ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଓ ଏହି ଅବସରରେ ମରିସସ୍ ନ୍ୟାୟପାଳିକାର ବରିଷ୍ଣ ଅଫିସର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ମରିସସ୍ର ଜନସାଧାରଣ ଓ ସରକାରଙ୍କୁ ଅଭିନନ୍ଦନ କଣାଇଛନ୍ତି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 ମରିସସ୍ ସହ ଭାରତର ବନ୍ଧୁତା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଦୁଇଦେଶ ମଧ୍ୟରେ ପୂରାତନ ସମୟରୁ ସାଂସ୍କୃତିକ ସଂପର୍କ ରହିଆସିଛି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

ଭାରତର ବିକାଶ ନୀତିରେ ମାନବ ସମାଜକୁ ସର୍ବଦା ଅଗ୍ରାଧିକାର ଦିଆଯାଇ ଆସ୍କୁଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି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 ସେ କହିଛନ୍ତି ବିଶ୍ୱର ଅନ୍ୟ ଦେଶଗ୍ରଡ଼ିକ ସହ ଭାରତର ସଂପର୍କ କେବେ ବି ଅର୍ଥକେିନ୍ଦ୍ରିକ ହୋଇନାହିଁ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

ପ୍ରଧାନମନ୍ତ୍ରୀ କହିଛନ୍ତି ମରିସସ୍ ସହ ଭାରତର ସଫପର୍କ ଆଗାମୀ ଦିନଗୁଡ଼ଫିକରେ ଉଚ୍ଚଶିଖରକୁ ଛୁଇଁବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କଗନ୍ଧାଥ କହିଛନ୍ତି ଭାରତ' ମରିସସ୍ର ବିକାଶରେ ସର୍ବଦା ଏକ ବନ୍ଧୁ ରାଷ୍ଟ୍ରର ଭୂମିକା ନିର୍ବାହ କରି ଆସୁଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୂତ୍ୱରେ ଦୁଇଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ ହୋଇପାରିଛି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 ଶ୍ରୀ ମୋଦୀଙ୍କ ସବ୍କା ସାଥ୍ସବ୍କା ବିକାଶ ଓ ସବ୍ କା ବିଶ୍ୱାସ ନୀତିକୁ ସେ ପ୍ରଶଂସା କରିଛନ୍ତି

ନୂଆ ଶିକ୍ଷାନୀତିରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକକ ନିୟନ୍ତ୍ରଣକାରୀ ସଂସ୍ଥା ଡିଗ୍ରୀ ପାଠ୍ୟକ୍ରମରେ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ବିକଳ୍ପ ଏମ୍ଫିଲ୍ ପ୍ରୋଗ୍ରାମ୍ର ବିଲୋପ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଭୂତି ସ୍ଥାନ ପାଇଛି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ସାମ୍ଘାଦିକ ସମ୍ମିଳନୀରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନୂଆ ଶିକ୍ଷାନୀତିକୁ ଅନୁମୋଦନ କରାଯାଇଛି

ସେ କହିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟର ନାମକୁ 'ଶିକ୍ଷା ମନ୍ତ୍ରଣାଳୟ'ରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନ୍ତମୋଦନ କରିଛି

ଏହା ମଧ୍ୟରେ ବୃତ୍ତିଗତ ଶିକ୍ଷା ମଧ୍ୟ ଅନ୍ତର୍ଭୁକ୍ତ

ଶ୍ରୀ ଖରେ କହିଛନ୍ତି ନୂଆ ଶିକ୍ଷାନୀତିରେ ସ୍ନାତକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ଓ ପାଠ୍ୟକ୍ରମକୁ ଅଧିକ ସରଳ କରାଯାଇ ଛାତ୍ରଛାତ୍ରୀମାନଙ୍କ ସୂଜନଶୀଳତାର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ଏଥିରେ ବୃତ୍ତିଗତ ଶିକ୍ଷାରେ ମଧ୍ୟ ଉନ୍ନତି ଅଣାଯାଇଛି

କଲେଜଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ ପାଇଁ ଏକ ପର୍ଯ୍ୟାୟଭିତ୍ତିକ ବ୍ୟବସ୍ଥା ସ୍ଥାପନ କରାଯିବ ନୂଆ ଶିକ୍ଷାନୀତିରେ ଅଣାଯାଇଥିବା ମୁଖ୍ୟ ସଂସ୍କାରଗୁଡ଼ିକ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକକ ନିୟନ୍ତ୍ରଣକାରୀ ସଂସ୍ଥାର ସ୍ଥାପନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନାମଲେଖା ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷାର ଆୟୋଜନ ବେସରକାରୀ ଓ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସାଧାରଣ ନିୟମ ପ୍ରଶୟନ ପ୍ରଭୃତି ଅନ୍ତର୍ଭୁକ୍ତ ମେଡ଼ିକାଲ କଲେଜ ଓ ଆଇନ କଲେଜଗୁଡ଼ିକ ପାଇଁ ଏକକ ନିୟନ୍ତ୍ରକାରୀ ସଂସ୍ଥା ସ୍ଥାପନ କରାଯିବ ନାହିଁ

ଟ୍ପିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଶିକ୍ଷାକ୍ଷେତ୍ରରେ ଏକ ଦୀର୍ଘ ପ୍ରତୀକ୍ଷିତ ଓ ସଂସ୍କାରମୂଳକ ପଦକ୍ଷେପ ଯାହା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ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

ତୃତୀୟ ପର୍ଯ୍ୟାୟ କଟକଣା କୋହଳ ସମୟରେ ପର୍ଯ୍ୟାୟ ଭିଭିରେ ଅଧିକ କାର୍ଯ୍ୟକୁ ଅନୁମତି ଦିଆଯିବ ଅଗଷ୍ଟ ପହିଲାରୁ ତୂତୀୟ ପର୍ଯ୍ୟାୟର କଟକଣା କୋହଳ କାର୍ଯ୍ୟକାରୀ ହେବ ଗତକାଲି ଏଥିପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି ଓ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏ ବିଷୟରେ ଜଣାଇ ଦିଆଯାଇଛି ଆମ ସମ୍ବାଦଦାତା ଜଣାଇଛନ୍ତି ରାତ୍ରିକାଳୀନ କର୍ଫ୍ୟୁକୁ ପ୍ରତ୍ୟାହାର କରିନିଆଯିବା ସହ ରାତିରେ ଗମନାଗମନ ଉପରେ ଲାଗୁ କରାଯାଇଥିବା କଟକଣାକୁ ଉଠାଇ ନିଆଯାଇଛି

ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ଏହି ସମୟରେ ଶାରୀରିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ଶାରୀରିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ଏଥିରେ ନିର୍ଦ୍ଦେଶ ଜାରି କରାଯାଇଛି ଏଥିସହିତ କୋଭିଡ୍ କଟକଶା ସମ୍ଭନ୍ଧୀୟ ଅନ୍ୟାନ୍ୟ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ

ଆନ୍ତର୍ଜାତିକ ବିମାନ ଯାତ୍ରାକୁ ସୀମିତ ଭାବେ ଆରମ୍ଭ କରାଯିବା ଲାଗି ଅନୁମତି ଦିଆଯାଇଛି ବନ୍ଦେ ଭାରତ ମିଶନ ଅଧୀନରେ ଲୋକମାନେ ବିଦେଶ ଯାତ୍ କରିପାରିବେ ମେଟ୍ରୋ ରେଳ ସିନେମାହଲ୍ ସୁଇମିଂ ପୁଲ୍ ମନୋର୍ଚ୍ଚକନ ପାର୍କ ଥିଏଟର ଓ ବାର୍ ଆଦିକୁ ଛାଡ଼ି କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଅନ୍ୟ କାର୍ଯ୍ୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି ସାମାଜିକ ରାଜନୈତିକ କ୍ରୀଡ଼ା ମନୋର୍ଚଜନ ଶିକ୍ଷାଗତ ସାଂସ୍କୃତିକ ଓ ଧାର୍ମିକ ଉହବଗୁଡ଼ିକରେ ବହୁସଂଖ୍ୟାରେ ଲୋକମାନଙ୍କ ଏକତ୍ରିକରଣ ଉପରେ ନିଷେଧାଙ୍କା ବଳବତ୍ତର ରହିଛି

ଖବର ଅନୁସାରେ ମଣିପୁରର ଖୁଙ୍ଗତାଲ୍ଠାରେ ସେନାବାହିନୀ ପକ୍ଷରୁ ପହରା ଦିଆଯାଉଥିଲା ଏହି ସମୟରେ ପହରା ଦେଉଥିବା ଦଳ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ ସେମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ବିଭିନ୍ନ ଅତ୍ୟାଧୁନିକ ବିସ୍କୋରକ ପଦାର୍ଥ ଫୁଟାଇଥିଲେ